ନବରଙଗପୁର ଲୋକସଭା ଆସନ ଅନ୍ତର୍ଗତ ଉମରକୋଟ ଝରିଗାଁ ନବରଙଗପୁର ଡାବୁଗାଁ କୋଟପାଡ଼ ମାଲକାନଗିରି ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ

କଂଗ୍ରେସ ଦଳର ପ୍ରାର୍ଥୀ ସଦନ ନାଏକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନିଜ ସମର୍ଥକଙ୍କ ସହ ଯାଇ ଶ୍ରୀ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଏହି ଅବସରେ କାତୀୟ ପତାକାକୁ ଆକି ନୁଆଦିଲୁ ସହ ସମସ୍ତ ରାଜ୍ୟର ରାଜଧାନୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅର୍ଦ୍ଧନମିତ କରାଯାଇଛି

ଆହତଙ୍କୁ ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିହାଳୟ ଓ ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି

ସେହିପରି ଭଦ୍ରକ ଚାନ୍ଦବାଲି ରାସ୍ତାରେ ରାହାକାନୀ ହେଉଥିବା ଖବର ପାଇ ହଳଦୀଡିହ ବାଇପାସ୍ଠାରେ ପୋଲିସ୍ ପହଞ୍ ଅପରାଧୀଙ୍କୁ ଗିରଫ କରିଛି

ଅବୁଦୁଲ କଲାମ ଆଇଲାଣ୍ଡକୁ ଲାଗିଥିବା ନାସି ଦୁଇ ଦ୍ୱୀପରେ ସବୁଠାରୁ ଅଧିକ ଅଶ୍ତାଦାନ ହୋଇଥିବା ଜଣାପଡିଛି

ହାତୀପଲ ଗ୍ରାମରେ ପଶି ଫସଲ ନଷ କରିଥିବା ଜଣାଯାଇଛି